ଏ ସମ୍ପର୍କରେ ଗଣମାଧ୍ଧମରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ ସରକାର ଖଣ୍ଡନ କରିଛନ୍ତି

ତେବେ ବ୍ୟୟ ମଞ୍ଚୁରୀ ବିଲ୍ ପାରିତ ହୋଇ ପାରି ନ ଥିବାରୁ ଆଜି ସ୍ୱତନ୍ତ ଅଧିବେଶନ ଡକାଯାଇଥିଲା

ପୋଲିସର କମିଶନର ଡ ସୁଧାଂଶୁ ଷଡଙ୍ଗୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି

ଯଦି ଲୋକଙ୍କ ସଂଖ୍ୟା ବଢେ ତେବେ ସେମାନଙ୍କୁ ବନ୍ଦ ରହିଥିବା କଲେଜ ଓ ସ୍କୁଲ ପରିସରରେ ରଖାଯିବା ନେଇ ମଧ୍ଧ ବ୍ୟବସ୍କା କରାଯାଇପାରେ ବୋଲି ହାଇକୋର୍ଟ କହିଛନ୍ତି ଏହି ବ୍ୟବସ୍କା ଅତି କମ୍ରେ ଲକ୍ ଡାଉନ ଉଠିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଦର ନିୟନ୍ତଶ ପାଇଁ ସ୍ୱତନ୍ତ ଟାସ୍କଫୋର୍ସ ଗଠନ କରାଯାଇଥିବା ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ଏଥିସହ ଏହି ସମୟରେ ମଶିଷ ପଶିଆ ଦେଖାଇବାକୁ ସେ ନିବେଦନ କରିଛନ୍ତି

ପରିବା ବା ତେକରାତି ସାମଗ୍ରୀ କିଶିବାକୁ ଯିବା ସମୟରେ ଗାଡି ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ଏ ନେଇ ନିୟମ ଉଲ୍ଲଂଘନ କଲେ ଗାଡି ସିଜ୍ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଜଣାପଡିଛି ସେହିପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜିଲ୍ଲାର ସୀମାଗୁଡିକ ସିଲ କରାଯାଇଛି

ଲୋକମାନେ ନିକ ଭିତରେ ଅର୍ଥ ସଂଗ୍ରହ କରି ଏଭଳି ସେବା କାର୍ଯ୍ୟ ଚଳାଇଛନ୍ତି

ଗଜପତି କିଲ୍ଲାରେ ଗ୍ରାମାବାସୀମାନେ ବାହାର ଲୋକଙ୍କୁ ପ୍ରବେଶ ନ କରାଇ ଦେବା ପାଇଁ ବାରିକେଟ ସ୍ପାପନ କରିଛନ୍ତି